ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବେ

ଆମ ସମ୍ଭାଦଦାତା ଜଣାଇଛନ୍ତି ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହା ଚତୁର୍ଥ ହାକାଥନ୍ ଯାହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନ୍ତ୍ରଆ ନୂଆ ଚିନ୍ତାଧାରାର ବିକାଶ କରାଇବାରେ ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି ସ୍କାର୍ଟ ଇଣ୍ଡିଆ ହାକାଥନ୍ ଏକ ଦେଶବ୍ୟାପୀ ଅଭିଯାନ ଯାହା ଛାତ୍ରଛାତ୍ରୀମାନଙ୍କୁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକର ସମଧାନ କରିବା ପାଇଁ ଏକ ଉତ୍ତମ ମଞ୍ଚ ସାବ୍ୟସ୍ତ ହୋଇଛି

ଗ୍ରାଣ୍ଡ ଫିନାଲରେ ସମଗ୍ର ଦେଶରୁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ମାଧ୍ୟମରେ ଅଶଗ୍ରହଣ କରିବେ

ନୂଆ ଶିକ୍ଷାନୀତିରେ ଉଭୟ ସ୍କୁଲ୍ ଶିକ୍ଷା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଓ ସଂସ୍କାର ଅଣାଯାଇଛି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

ତେବେ ଏହି କଟକଣା ମାଲପରିବହନ କରୁଥିବା ବିମାନଗୁଡ଼ିକ ଉପରେ ଲାଗୁ ହେବ ନାହିଁ

କୋଭିଡ ନାଇଷ୍ଟିନ୍ ସଂକ୍ରମଣ ସମୟରେ କରୁରୀ କାର୍ଯ୍ୟ ପାଇଁ ଯାତ୍ରୀମାନଙ୍କର ଗମନାଗମନ ଲାଗି ଭାରତ ଆମେରିକା ଫ୍ରାନ୍ସ ଓ ଜର୍ମାନୀ ସହ 'ଟ୍ରାନ୍ସପୁଟ ବବଲ୍' ରାଜିନାମା ସ୍ୱାକ୍ଷର କରିଥିଲା

ପିଏମ୍ ଟ୍ରିବ୍ୟୁଟ୍ ତିଲକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକମାନ୍ୟ ବାଲ ଗଙ୍ଗାଧର ତିଳକଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଏକ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଲୋକମାନ୍ୟ ତିଳକଙ୍କର ବୁଦ୍ଧିମତା ସାହସ ଓ ନ୍ୟାୟପରାୟଣତା ଏବଂ ସ୍ୱରାଜର ଭାବନା ସର୍ବଦା ଦେଶର ଜନସାଧାରଣଙ୍କୁ ଅନୁପ୍ରାଣିତ କରିଆସୁଛି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ମଧ୍ୟ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ଜାଭେଡକର ଲୋକମାନ୍ୟ ତିଳକଙ୍କୁ ଜଣେ ମହାନ ସାମାଜିକ ସଂସ୍କାରକ ଭାବେ ବର୍ଷ୍ଣନା କରି ସ୍ୱରାଜ ପାଇଁ ତାଙ୍କର ସଂଗ୍ରାମ ବିଷୟକୁ ଉଲ୍ଲେଖ କରିଛନ୍ତି

ସେ କହିଛନ୍ତି ଏଥିରେ ସଂସ୍କୃତ ଓ ଆଞ୍ଚଳିକ ଭାଷାଗୁଡ଼ିକ ସ୍ଥାନ ପାଇଥିବାରୁ ଦେଶର ଶିକ୍ଷା ବ୍ୟବସ୍ଥା ଆହୁରି ମଜଭୁତ ହେବ ଓ ଭାରତୀୟ ଛାତ୍ରଛାତ୍ରୀମାନେ ଜାତୀୟ ସଂସ୍କୃତି ସହ ଅଧିକ ସଂଶ୍ଳିଷ୍ଟ ହେବେ ଶ୍ରୀ ଶାହା 'ଲୋକମାନ୍ୟ ତିଳକ ସ୍ୱରାଜରୁ ଆତ୍ମନିର୍ଭର ଭାରତ' ଶୀର୍ଷକ ଆନ୍ତର୍ଜାତିକ ଓ୍ୱେବିନାର୍ରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ବାଲ୍ ଗଙ୍ଗାଧର ତିଳକଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ କରାଯିବା ଉପଲକ୍ଷେ ଏହି ଓ୍ୱେବିନାରର ଆୟୋଜନ କରାଯାଇଥିଲା ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆମ୍ନିର୍ଭର ଭାରତ କାର୍ଯ୍ୟକ୍ରମ ଲୋକମାନ୍ୟ ତିଳକଙ୍କ ସ୍ୱଦେଶୀ ଅଭିଯାନର ଅନୁରୂପୀ ହୋଇଛି ଇଦ୍ ଉଲ୍ ଆଝା ବଳିଦାନର ପର୍ବ ଇଦ୍ ଉଲ୍ ଆଝା ଆଜି ସମଗ୍ର ଦେଶରେ ଧାର୍ମିକ ମନୋଭାବ ଓ ପାରମ୍ପରିକ ରୀତିନୀତି ସହ ପାଳିତ ହେଉଛି ଇଦ୍ ଉଲ୍ ଆଝା ବକ୍ରିଇଦ୍ ଭାବେ ମଧ୍ୟ ପାଳନ କରାଯାଇଥାଏ ଅଧିକାଂଶ ଲୋକ ସ୍ଥାନୀୟ ମସ୍ଜିଦ୍ରେ ଇଦ୍ ନମାଜ ପାଠ କରୁଛନ୍ତି ଓ ପ୍ରାର୍ଥନା କରୁଛନ୍ତି ବିଭିନ୍ନ ରାଜ୍ୟରେ ଇଦ୍ ପାଳନର ଖବରମାନ ଆମର ହସ୍ତଗତ ହେବାରେ ଲାଗିଛି କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ କଟକଣା ଲାଗୁ କରାଯାଇଥିବାରୁ ଲୋକମାନେ ଶାରିରୀକ ଦୂରତା ମାସ୍କ ପରିଧାନ ଓ ଅନ୍ୟାନ୍ୟ କଟକଣାଗୁଡ଼ିକୁ ପାଳନ କରି ଇଦ୍ ନମାଜ ପାଠ କର୍ବଛନ୍ତି ଅନେକ ଲୋକ ମସ୍ଜିଦ୍କୁ ନଯାଇ ନିକର ଘର ମଧ୍ୟରେ ଇଦ୍ ପ୍ରାର୍ଥନା କରୁଥିବାର ଖବରମାନ ଆସି ପହଞ୍ଚୁଛି ଇମାମ୍ମାନେ ଲୋକମାନଙ୍କୁ କୋଭିଡ କଟକଣା ପାଳନ କରି ଇଦ୍ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ପୟଗମ୍ପର ଇବ୍ରାହିମ୍ ଈଶ୍ୱରଙ୍କ ନିର୍ଦ୍ଦେଶରେ ତାଙ୍କର ଏକମାତ୍ର ପୁତ୍ରକୁ ବଳିଦେବାକୁ ଇଚ୍ଛାପ୍ରକାଶ କରିଥିବା ସ୍କୃତିରେ ଇଦ୍ଉଲ୍ ଆଝା ପାଳନ କରାଯାଇଥାଏ କେରଳରେ ଗତକାଲି ଇଦ୍ ଉଲ୍ ଆଝା ପାଳିତ ହୋଇଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ଇଦ୍ ବାର୍ତ୍ତାରେ କହିଛନ୍ତି ଇଦ୍ ଉଲ୍ ଆଝା ବଳିଦାନର ପ୍ରତୀକ ବହନ କରେ ଓ ମାନବ ଜାତିର କଲ୍ୟାଣ ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରେମର ଭାବନା କାଗ୍ରତ କରିଥାଏ ଏହି ଉହବମୟ ମୁହର୍ତ୍ତରେ ଲୋକମାନେ ପରସ୍କର ମଧ୍ୟରେ ପ୍ରେମ ଶ୍ରଦ୍ଧା ଓ ଭ୍ରାତୂଭାବର ଭାବନା ଜାଗ୍ରତ କରାଇବାକୁ ସେ ନିବେଦନ କରିଛନ୍ତି କୋଭିଡ ନାଇଷ୍ଟିନ୍ ପାଇଁ ଦେଶବ୍ୟାପୀ କଟକଶାର ପାଳନ ସହକାରେ ଇଦ୍ ଉହବରେ ସାମିଲ ହେବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ଇଦ୍ ଉଲ୍ ଆଝା ଇଶ୍ୱରଙ୍କ ପ୍ରତି ଅନାବିଳ ଭକ୍ତିର ଜ୍ୱଳନ୍ତ ନିଦର୍ଶନ ଓ ଈଶ୍ୱରଙ୍କ ପ୍ରତି ଅସୀମ ଭକ୍ତି ତଥା ଶ୍ରଦ୍ଧାର ପର୍ବ ସେ କହିଛନ୍ତି ଏହି ପର୍ବ ଆମକୁ ଦୟା ବଳିଦାନ ଶାନ୍ତି ଓ ସାର୍ବଜନୀନ ଭ୍ରାତୃଭାବର ବିକାଶ କରାଇବାକୁ ସର୍ବଦା ଅନୁପ୍ରାଣିତ କରିଆସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଏହା ସମାଜରେ ସଦ୍ଭାବନା ସମାନତା ଓ ପ୍ରେମର ଭାବନା କାଗ୍ରତ କରାଇବ ବୋଲି କାମନା କରିଛନ୍ତି ଇଦ୍ ଉଲ୍ ଆଝା ଲୋକମାନଙ୍କ ମଧ୍ୟରେ ଭ୍ରାତୃଭାବ ଓ ଦୟାର ଭାବନା ଉଦ୍ରେକ କରାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ କାଭେଡକର ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଫୁଡ୍ ସିକ୍ୟୁରିଟି ଆଲୱାନ୍ସ ମଧ୍ୟାହ୍ନ ଭୋଜନ ସ୍ଥାନରେ ଖାଦ୍ୟସୁରକ୍ଷା ଭତ୍ତା ପ୍ରଦାନ କରିବାକୁ ସରକାର ସମସ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏହି ଭଉା ଅନୁସାରେ ସ୍କୁଲ ଯାଉଥିବା ପିଲାମାନଙ୍କ ପାଇଁ ଖାଦ୍ୟଶସ୍ୟ ଡାଲିଜାତୀୟ ଶସ୍ୟ ତୈଳ ଓ ଅନ୍ୟାନ୍ୟ ପଦାର୍ଥ ଯୋଗାଇ ଦିଆଯାଇଥାଏ ସେହି ଭଉା ସ୍କୁଲରେ ମଧ୍ୟାହୁ ଭୋଜନ ବାବଦରେ ଯେତିକି ଖର୍ଚ୍ଚ ହୋଇଥାଏ ଠିକ୍ ତାହାର ସମାନ ପରିମାଣର ରହିଛି ମାନବସ୍ଥଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ମଧ୍ୟାହ୍ନ ଭୋଜନ ସ୍ଥାନରେ ପ୍ରତ୍ୟେକ ସ୍କୁଲ ପିଲାଙ୍କୁ ଏହି ଭଉା ଦିଆଯିବ